ଏବଂ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ହେଉଛି ସପ୍ତମ ଦିବସ

ମାମଲାର ଉପଯୁକ୍ତ ଶୁଶାଶି କରି ଦୋଷୀଙ୍କ ବିରୋଧରେ ଉପଯୁକ୍ତ ଦଶ୍ତବିଧାନ କରିବାକୁ କ୍ରାଇମ୍ବ୍ରାଞ୍ ଅପିଲ୍ କରିଛି

ଅନ୍ୟପକ୍ଷରେ ଜିଲ୍ଲା ଶିଶ୍ୱମଙ୍ଗଳ ସମିତିର ଏକ ଦଳ ସତୀଗୁଡ୍

ମଥୁରା ରାଜ ଦରବାରରେ ଗତକାଲି ରଙ୍ଗସଭା ଅନୁଷ୍ଚିତ ହୋଇଯାଇଛି

ଏଥିସହ ଜିଲ୍ଲା ମୁଖ୍ୟ ଚିକିହାଳୟ ପରିସରରେ ନିଃଶୁଳ୍କ ଡାୟାଲିସିସ୍ କେନ୍ଦ୍ର ସହାୟ ଶବ ଗୃହ ଓ ସମନ୍ୱିତ ଜନସ୍ୱାସ୍ଥ୍ୟ ପରୀକ୍ଷାଗାର ମଧ ଲୋକାର୍ପଣ କରାଯାଇଛି